ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ମହାମାରୀ ସମୟରେ ବର୍ତ୍ତମାନ ସମସ୍ତେ ଟିକାର ଗୁରୁତ୍ୱ ଉପଲବ୍ଧ କଲେଣି ଟିକା ସଂକ୍ରାନ୍ତୀୟ କୌଣସି ଉଡାକଥାକୁ ବିଶ୍ୱାସ ନକରିବା ପାଇଁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି

ବର୍ତ୍ତମାନ କମ୍ପାନୀ ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ନିଜନିଜର କର୍ମଚାରୀ ମାନଙ୍କୁ ମଧ୍ୟ ଟିକା ଦିଆଯାଇ ପାରିବ ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ମାଗଣା ଟିକା ଦେବା ପାଇଁ ସେ ରାଜ୍ୟଗୁଡ଼ିଙ୍କୁ ଆହ୍ବାନ ଜଣାଇଛନ୍ତି ଟିକା ନେଇ ପ୍ରତିକାରମଳକ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିରାପଦରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ଚାନ ଜଣାଇଛନ୍ତି

ଆୟେମାନେ ଖୁବ୍ଶୀଘ୍ର ଏହି ସଙ୍କଟରୁ ମୁକ୍ତି ପାଇବା ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ରାଜ୍ୟ ସରକାର ମାନଙ୍କର ସବୁ ଉଦ୍ୟମ ପ୍ରତି ଭାରତ ସରକାର ସବୁ ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ନିଜନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇବା ପାଇଁ ରାଜ୍ୟ ସରକାରମାନେ ଯଥାସ୍ଥବ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ସରକାର କଥାବାର୍ତ୍ତା ଜାରି ରଖିଛନ୍ତି ସେ କହିଛନ୍ତି ଔଷଧପତ୍ର ନିର୍ମାଶକାରୀ ଶିଳ୍ପ ଟିକା ଉତ୍ପାଦନକାରୀ ଅକ୍ସିଜେନ୍ ଉତ୍ପାଦନକାରୀ ଓ ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନଙ୍କର ମତାମତକୁ ଗ୍ରହଣ କରି ସରକାର ପଦକ୍ଷେପ ନେଇଛନ୍ତି ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ଉପଦେଶକ୍ତ ସରକାର ପ୍ରାଧାନ୍ୟ ଦେଉଛନ୍ତି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କୋଭିଡ ମହାମାରୀ ବିଷୟରେ ଗୁରୁତ୍ୱାରୋପ କରିଛନ୍ତି ଏହି ଅବସରରେ ସେ କରୋନା ଯୋଦ୍ଧାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ମୁମ୍ୟାଇର ଡକ୍ଟର ଶଶାଙ୍କ ଯୋଶୀଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ ଶ୍ରୀ ଯୋଶୀ କହିଛନ୍ତି ଭୟଭୀତ ହେବାର କୌଣସି କାରଣ ନାହିଁ କୋଭିଡ ମହାମାରୀ ପରିସ୍ଥିତିରୁ ଆମେ ନିଶ୍ଚିତ ମୁକୁଳିବା ସେ କହିଛନ୍ତି ସରକାର ଦେଉଥିବା ସ୍ଚନାଗୁଡ଼ିକୁ ଲୋକମାନେ ପାଳନ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ଡକୁର ଯୋଶୀ କହିଛନ୍ତି ରେମ୍ଡେସିଭିର ଇଞ୍ଜେକୁନର ସୀମିତ ଭୂମିକା ରହିଛି ଏବଂ ଡାକ୍ତରମାନଙ୍କର ଉପଦେଶ କ୍ରମେ ଡାକ୍ତରଖାନାରେ ଅକ୍ସିକ୍ଜେନ୍ ନେଉଥିବା ରୋଗୀମାନଙ୍କୁ କେବଳ ଏହି ଇଞ୍ଜେକ୍ଟନ ଦିଆଯାଇଥାଏ ଜାନ୍ମୁ ଓ କାଶ୍ମୀରର ଡକ୍ଟର ନାଭିଦ ନଜିରଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ କଥାବାର୍ତ୍ତା କରିଛନ୍ତି ଡକୁର ନଜିର କହିଛନ୍ତି ଆଗଭଳି ଏଥର ମଧ୍ୟ ଡରିବାର କୌଣସି କାରଣ ନାହିଁ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର ସାମାଜିକ ଦୂରତା ବଜାୟ ରଖିବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବଗୁଡ଼ିକରେ ଯୋଗ ନଦେବାର ଆବଶ୍ୟକତା ରହିଛି ଶ୍ରୀ ମୋଦି କହିଛନ୍ତି କରୋନାର ମୁକାବିଲା ପାଇଁ ସକାରାତ୍ମକ ମନୋଭାବର ଆବଶ୍ୟକତା ରହିଛି ତେଣୁ ସମସ୍ତେ ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ ପ୍ରଧାନମନ୍ତ୍ରୀ ଆମ୍ଭୁଲାନ୍ସ ଡ୍ରାଇଭର ପ୍ରେମ୍ ବର୍ମାଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ବର୍ମା କହିଛନ୍ତି ଟିକା ନେବାଦ୍ୱାରା ଲୋକମାନଙ୍କର ପରିବାର ଓ ସେମାନଙ୍କର ଭଲ ହେବ ନିଜ ଜୀବନକୁ ବିପଦରେ ପକାଇ ଆୟୁଲାନ୍ସ ଡ୍ରାଇଭରମାନେ କରୋନା ବିରୁଦ୍ଧରେ ସଂଗ୍ରାମ ଚଳାଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ମଧ୍ୟ ଲୋକମାନଙ୍କୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ କରୋନାରୁ ରକ୍ଷା କରାଯାଇପାରିବ ଭଗବାନ ମହାବୀର କୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ କ୍ଷଣାଇଛନ୍ତି ସେ କହିଛନ୍ତି ଭଗବାନ ମହାବୀରଙ୍କର ବାର୍ତ୍ତା ଆତ୍ମସଂଯମତା ଓ ଧୈର୍ଯ୍ୟ ବଜାୟ ରଖିବା ପାଇଁ ଲୋକମାନଙ୍କୁ ଅନୁପ୍ରାଣୀତ କରୁଛି

ସେ କହିଛନ୍ତି ସମସ୍ତେ ନିଜନିଜର କର୍ଭବ୍ୟ ପାଳନ ସହ ନିଜ ଜୀବନକୁ ରକ୍ଷା କରି ଭାରତକୁ ସଙ୍କଟରୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତକୁ ସମୃଦ୍ଧ କରିବା ଲାଗି ଆସ ଆମେ ସମସ୍ତେ ଶପଥ ନେବା ଟିକାକରଣ ମେ' ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ସକାଶେ ଅତିରିକ୍ତ ଘରୋଇ କୋଭିଡ ଟିକାକରଣ କେନ୍ଦ୍ରଗୁଡ଼ିକୁ ମିଶନ ମୋଡରେ ପଞ୍ଜିକରଣ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି ବେସରକାରୀ ହସ୍କିଟାଲ ଶିଳ୍ପ କାରଖାନା ଗୁଡ଼ିକର ହସ୍କିଟାଲ ଏବଂ ଶିଳ୍ପ ସଂଘ ଦ୍ୱାରା ପରିଚାଳିତ ହସ୍କିଟାଲଗୁଡ଼ିକ କୋଭିଡ ଟିକାକରଣ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର କହିଛନ୍ତି ଏହିସବୁ ହସ୍କିଟାଲ ଗୁଡ଼ିକ ପକ୍ଷରୁ ପଞ୍ଜିକରଣ କରିବା ସକାଶେ ଆବେଦନ ପ୍ରକ୍ରିୟାକରଣ ଓ ତଦାରଖ କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବା ନିମନ୍ତେ ମଧ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ରାଜେଶ ଭୂଷଣ ଏବଂ କୋଭିଡ ମୁକାବିଲା ପାଇଁ ତଥ୍ୟପରିଚାଳନା ବୈଷୟିକ ସଂକ୍ରାନ୍ତ କ୍ଷମତାପନ୍ନ ଗୋଷ୍ଠୀର ଅଧ୍ୟକ୍ଷ ଡକ୍କର ଆର୍ଏସ୍ ଶର୍ମା ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟମାନଙ୍କ ସହ ତୂତୀୟପର୍ଯ୍ୟାୟ ଟିକାକରଣ ସମ୍ପର୍କରେ ସମୀକ୍ଷା କରିବା ବେଳେ ଏହି ପରାମର୍ଶ ଦିଆଯାଇଛି କେତେସଂଖ୍ୟକ ହସ୍କିଟାଲ ଟିକା ସଂଗ୍ରହ କରିଛନ୍ତି ସେମାନଙ୍କ ପାଖରେ କେତେକସଂଖ୍ୟକ ଟିକା ମହକୁଦ ଅଛି ଘୋଷଣା କରିଛନ୍ତି ଏବଂ କୋ ଓ୍ୱିନ୍ ପୋର୍ଟାଲରେ କେତେ ମୂଲ୍ୟ ଦର୍ଶାଇଛନ୍ତି ସେ ବିଷୟରେ ତଦାରଖ କରିବା ପାଇଁ ରାଜ୍ୟଗୁଡ଼ିକୁ ମଧ୍ୟ ପରାମର୍ଶ ଦିଆଯାଇଛି

କୋଭିଡ ଟିକାକରଣ କେନ୍ଦ୍ର ଗୁଡ଼ିକରେ ଅଧିକ ସଂଖ୍ୟକ ଭିଡକୁ ପରିଚାଳନା କରିବା ପାଇଁ ଆଇନ୍ଶୃଙ୍ଖଳା ରକ୍ଷାକାରୀ କର୍ତ୍ତୃପକ୍ଷଙ୍କ ସହ ସମନ୍ଧୟ ରକ୍ଷା କରିବା ପାଇଁ ମଧ୍ୟ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଡକ୍ଟର ଶର୍ମା କହିଛନ୍ତି ବର୍ତ୍ତମାନ କୋ ୱିନ୍ ଡିକିଟାଲ ପ୍ଲାଟଫର୍ମର ସବୁ ତ୍ରୁଟି ସଂଶୋଧନ କରାଯାଇଛି ଏବଂ ମେ' ପହିଲାରୁ ଆରମ୍ଭ ହେଉଥିବା ନୂଆ ପର୍ଯ୍ୟାୟ ଟିକାକରଣ ପାଇଁ ଜଟିଳତା ଗୁଡ଼ିକର ପରିଚାଳନା କରିବା ସକାଶେ ସବୁପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି

ରେମ୍ଡେସିଭିର୍ ଇତିମଧ୍ୟରେ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟକୁ ଅଧିକ ପରିମାଣର ରେମ୍ଡେସିଭିର୍ ଇଞ୍ଜେକ୍ସନ ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି

ଜୈନ ସମ୍ପ୍ରଦାୟ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭ ଏବଂ ସେମାନଙ୍କ ଧାର୍ମିକ ଜୀବନରେ ଏହା ବହୁ ଗୁରୁତ୍ୱ ବହନ କରେ ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମଗ୍ର ଦେଶବାସୀଙ୍କୁ ବିଶେଷକରି ଜୈନ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି

ଆଇପିଏଲ ଆଇପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦୁଇଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଅପରାହ୍ୱରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରକୁ ଭେଟିବ ଦ୍ୱିତୀୟ ମ୍ୟାଚରେ ସନ୍ରାଇଜସ୍ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ମୁକାବିଲା ହେବ